ବୃଦ୍ଧି କଲେ ସରକାର

ଏହି ଅବସରରେ ସଫଳ ଚାଷୀଙ୍କୁ ମନ୍ତୀ ଶ୍ରୀ ବେହେରା ସମ୍ମର୍ବ୍ବତ କରିଛନ୍ତି

କିନ୍ତୁ ଏହା କେଉଁ ସ୍କୁଲରୁ ଲିକ୍ ହେବା ପରେ ଭାଇରାଲ ହୋଇଛି ତାହା ଜଶାପଡିନାହି

ଏହା କେନ୍ଦ ସରକାରଙ୍କ ଏକ ବଳିଷ୍ ଯୋଜନା କହିଲେ ଅତ୍ୟକ୍କି ହେବନାହିଁ

ସଜଶ ଗୁରୁତର ଆହତଙ୍କୁ ଚିକିହା ଲାଗି ବାଲେଶ୍ୱର ମୁଖ୍ୟ ଚିକିହାଳୟରେ ଭର୍ଉ କରାଯାଇଛି

ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଥିବା ଟାଟା ଇଣ୍ଡିକାସ ଏଟିଏମ୍ ଭାଙି ଟଙ୍କା ଲୁଟ୍ କରିଛନ୍ତି ଲୁଟେରା

ଏହି ସମୟରେ ସତର୍କ ରହିବାକୁ ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି